ମନ୍ତ୍ରଣାଳୟ କହିଛି ଦେଶରେ ଗତ ଦୁଇମାସ ମଧ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇ ଚାରିଗୁଣରୁ ଅଧିକ ହୋଇଛି

ଆଦର୍ଶ ଚିକିତ୍ସା ନିୟମାବଳୀ ଅଧୀନରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ହସ୍ୱିଟାଲରେ ଭର୍ତ୍ତି କରାଯିବା ଏବଂ ସଫଳ ଚିକିତ୍ସା ପରିଚାଳନା ଯୋଗୁଁ ଏହା ସଫଳ ହୋଇପାରିଛି ନମ୍ନନା ପରୀକ୍ଷା ଅନୁସନ୍ଧାନ ଏବଂ ଚିକିତ୍ସା ଦ୍ୱାରା ଦେଶରେ ଆରୋଗ୍ୟହର ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ନିଉଦିଲ୍ଲୀ ଚିନ୍ ଭାରତ ଚୀନ୍ ସୀମାରେ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ଏବଂ ଉତ୍ତେଜନା ହ୍ରାସ ମାଧ୍ୟମରେ ଶାନ୍ତି ପୁନଃ ପ୍ରତିଷ୍ଠା ସକାଶେ ଭାରତୀୟ ପକ୍ଷ ସହ ନିଷ୍ଠାପରଭାବେ ବିଚାରବିମର୍ଷ କରିବା ପାଇଁ ନୂଆଦିଲ୍ଲୀ ଚୀନ୍କୁ କହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ହିଁ ଏକମାତ୍ର ରାସ୍ତା ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରତିଶ୍ରତି ବଦ୍ଧ ବୋଲି ସେ କହିଛନ୍ତି

ସମସ୍ୟାର ସମାଧାନ ପାଇଁ ଏବେ ମଧ୍ୟ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଶ୍ରୀବାସ୍ତବା କହିଛନ୍ତି ବିପିନ ରାଓ୍ୱତ ଭାରତ ସୀମାବର୍ତ୍ତୀ ଇଲାକାରେ ଶାନ୍ତି ଓ ସ୍ଥିରତା ଚାହେଁ ବୋଲି ପ୍ରତିରକ୍ଷା ମୁଖ୍ୟ କେନେରାଲ ବିପିନ ରାଓ୍ୱତ କହିଛନ୍ତି ଗତକାଲି ଭାରତ ଆମେରିକା ନୀତିଗତ ଭାଗିଦାରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜେନେରାଲ ରାଓ୍ୱତ କହିଛନ୍ତି ଚୀନ୍ର ଆକ୍ରମଣାତ୍ମକ ଦୁଃସାହସିକ ଗତିବିଧି ସତ୍ତ୍ୱେ ଭାରତ ସେ ଦେଶର ଏଭଳି ଦ୍ୟୁସାହସର ନିୟନ୍ତ୍ରଣ ଓ ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛି ପାକିସ୍ତାନ ପଟରୁ ରହିଥିବା ବିପଦ ଆଶଙ୍କାକୁ ସେ ଛଦ୍କଯୁଦ୍ଧ ଭାବେ ବର୍ଷ୍ଣନା କରିବା ସହିତ ସେହିଦେଶ ତା'ର ପ୍ରୟାସରେ କେବେବି ସଫଳ ହେବନାହିଁ ବୋଲି ସେ କହିଛନ୍ତି ଜେନେରାଲ ରାଓ୍ୱତ କହିଛନ୍ତି ଭାରତ ଓ ଆମେରିକା ଅନେଗୁଡ଼ିକଏ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷର କରିଛନ୍ତି ଏବଂ ନିକଟ ଭବିଷ୍ୟତରେ ଦୁଇଦେଶ ମଧ୍ୟରେ ଏଭଳି ଆହୁରି ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ହିଛି ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଅଧିକ ଉତ୍ତମ ରଣନୈତିକ ସହଯୋଗ ବୃଦ୍ଧି ଘଟିବାର ଆଶା କରାଯାଉଛି ବୋଲି ସେ କହିଛନ୍ତି କୌଣସି ଆସନ୍ନ ସଙ୍କଟକୁ ଏଡାଇବା ପାଇଁ ସବୁବେଳେ ପ୍ରସ୍ତୁତ ରହିବା ପାଇଁ ସେ ସଶସ୍ତ ସେନାକୁ ସଜ୍ଜାଗ କରିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାପାଇଁ ମଧ୍ୟ ସେ ଆହ୍ୱାନ କରିଛନ୍ତି ଦେଶର ଆଗଧାଡିର ସେନା ଯେଭଳି କୋଭିଡ ଦ୍ୱାରା ପ୍ରଭାବିତ ନହେବ ସେଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ରାୱତ କହିଛନ୍ତି ମୁମ୍ବଇ ହାଇକୋର୍ଟ ମିଡିଆ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରର ପ୍ରସାରଣ କିମ୍ବା ପ୍ରକାଶନ ସମୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନିକଟରୁ କୋର୍ଟ ସଂଯମ ଆଚରଣ ଆଶା କରୁଛନ୍ତି ବୋଲି ମୁମ୍ବାଇ ହାଇକୋର୍ଟ କହିଛନ୍ତି ବିଚାରପତି ଏଏସୟେଦ ଏବଂ ବିଚାରପତି ଏସ୍ପି ପାଭାଡେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗଣମାଧ୍ୟମ ଏଭଳି ଡ଼ଙ୍ଗରେ ଖବର ପ୍ରକାଶ କରିବା ଦରକାର ଯାହାଦ୍ୱାରା ତଦନ୍ତରେ ବାଧା ଉପୁଜିବ ନାହିଁ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ବିଚାର ଚାଲିଥିବାରୁ ଅଭିଯୋଗ କରି ଏହାକୁ ବନ୍ଦ କରିବା ସକାଶେ ହୋଇଥିବା ଦୁଇଟି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ସିବିଆଇ ସ୍ନଶାନ୍ତ ସିଂହ ସିବିଆଇ ଦ୍ୱାରା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ପର୍କିତ ତଦନ୍ତ ପେଶାଦାର ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ କରାଯାଉଛି ବୋଲି ଏହାର ମୁଖପାତ୍ର କହିଛନ୍ତି କେତେକ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଖବର ପ୍ରକାଶ ସମୟରେ ଏ ସଂକ୍ରାନ୍ତ ତଥ୍ୟ ସିବିଆଇ ସୃତ୍ରକୁ ଉଦ୍ଧାର କରାଯାଇଥିବା ବିଷୟ ଉଲ୍ଲେଖ କରାଯାଉଛି ଯାହା ସମ୍ପର୍ଷ କ୍ସନାପ୍ରସ୍ତ ଏବଂ ନୀରାଧାର ମୁଖପାତ୍ରଜଣକ ଆହୁରି କହିଛନ୍ତି ସିବିଆଇ ଏହାର ନୀତି ମୁତାବକ ଜାରି ଥିବା କୌଣସି ତଦନ୍ତ ପ୍ରକ୍ରିୟା ସମ୍ପର୍କରେ କାହାରିକୁ ସୂଚନା ଦେଇନଥାଏ ସିବିଆଇ ଟିମ୍ର କୌଣସି ସଦସ୍ୟ ତଦନ୍ତ ସମ୍ପର୍କିତ ତଥ୍ୟ କୌଣସି ଗଣମାଧ୍ୟମ ସଂସ୍ଥାକୁ ଯୋଗାଇ ନାହାନ୍ତି ବୋଲି ମୁଖପାତ୍ର ଜଣକ ସ୍ୱଷ୍ଟ କରିଛନ୍ତି ତେଣୁ ଗଣମାଧ୍ୟମ ଗୁଡ଼ିକ ପକ୍ଷରୁ ସିବିଆଇ ସୂତ୍ରକୁ ଉଦ୍ଧାର କରି ପ୍ରସାର କରାଯାଉଥିବା ଖବରଗୁଡ଼ିକ ଆଦୌ ବିଶ୍ୱସନୀୟ ନୁହେଁ ଏଭଳି ଖବରର ପ୍ରକାଶନ ବା ପ୍ରସାରଣ ପୂର୍ବରୁ ସିବିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ମ୍ବଖପାତ୍ରଜଣକ ପରାମର୍ଶ ଦେଇଛନ୍ତି

ଏୟାର ଇଣ୍ଡିଆ ଘରୋଇ ଏବଂ ବିଦେଶୀ ଯାତ୍ରୀ ବିମାନ ଚାଟାର୍ଡ ବିମାନ ନୌକାହାଜ ଯୋଗେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ଗତକାଲି ଅପରାହୁରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା ସାମ୍ବାଦିକମାନଙ୍କୁ କହିଛନ୍ତି ଚଳିତମାସ ପହିଲାରୁ ଏହି ମିଶନ ଅଧୀନରେ ଷଷ୍ଠ ପର୍ଯ୍ୟାୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଛି

ନରୱଣେ ପରିଦର୍ଶନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓଣେ ଦୁଇଦିନିଆ ଲେହ ଗସ୍ତରେ ଯାଇ ଗତକାଲି ପୂର୍ବ ଲଦାଖ ଅଞ୍ଚଳସ୍ଥିତ ଆଗୁଆ ଘାଟୀଗୁଡ଼ିକୁ ପରିଦର୍ଶନ କରିଛନ୍ତି ଏହି ଗସ୍ତକାଳରେ ସ୍ଥଳସେନା ମୁଖ୍ୟ ସେଠାକାର ପରିସ୍ଥିତିର ସମୀକ୍ଷା କରିବା ସହ ସେନାର ଫାୟାର ଆଣ୍ଡ ଫ୍ୟୁରି ଶାଖାର ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଗୁଆ ଘାଟୀଠାରେ କମାଶ୍ଡରମାନଙ୍କ ସହ ଆଲୋଚନା କରିଛନ୍ତି ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ହ୍ରାସ ନିମନ୍ତେ ଚୁସ୍କୁଲ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଭବିଷ୍ୟତରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାକୁ ସେନାମୁଖ୍ୟଙ୍କର ଲେହ ଗସ୍ତ ଏବଂ ଘଟଣାସ୍ଥଳ ତଥା ସେଠାରେ ମୁତୟନ ଥିବା ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବିଶେଷଭାବେ ପ୍ରଭାବିତ କରିବାର ଅନୁମାନ କରାଯାଉଛି କେନେରାଲ ଏମ୍ ଏମ୍ ନରଓ୍ଣେ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି

ଭାରତ ଆମେରିକା ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ଉପରେ ସହମତି ପ୍ରକାଶ କରି ଶ୍ରୀ ଜାଭେଡକର କହିଛନ୍ତି ଗତ କିଛିମାସ ମଧ୍ୟରେ ଅନେକ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇପାରିଛି ଏହାଦ୍ୱାରା ବିଳମ୍ବିତ କାର୍ଯ୍ୟଧାରାକୁ ହ୍ରାସ କରାଯାଇ ବ୍ୟବସାୟକୁ ସହଜ କରାଯାଇପାରିଛି